ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଅବ୍ୟାହତ ରହିଛି ପିଏମ୍ ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ବଜେଟ୍ ଲାଗି ଜନସାଧାରଣଙ୍କଠାରୁ ମତାମତ ଆହ୍ପାନ କରିଛନ୍ତି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

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥି ବା ପ୍ରତିନିଧିଙ୍କ ସହିତ ଏଥିଲାଗି ପ୍ରାକ୍ ବଜେଟ୍ ପରାମର୍ଶ କରିସାରିଛନ୍ତି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 କରାଯାଉଛି କ୍ୟାବିନେଟ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି

କେନ୍ଦ୍ର ରାଜସ୍ୱ ସଚିବ ଡକ୍କର ଅଜୟ ଭୂଷଣ ପାଶ୍ଚେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ଜିଏସ୍ଟି ମୁଖ୍ୟ ଆୟୁକ୍ତମାନେ ଯୋଗଦେଇଥିଲେ ଏହି ଅଧିବେଶନ କାଳରେ ପ୍ରଚଳିତ ଜିଏସଟି ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା ସହ ଏଥିରେ ଟିକସ ଫାଙ୍କିକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା ଏଥିଲାଗି ଏହି ଟିକସ ସହିତ ସଂଶ୍ଳିଷ୍ଟ ଥିବା ବିଭିନ୍ନ ସରକାରୀ ଅଂଶୀଦାର ବିଭାଗଗୁଡ଼ିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ସହିତ ଅଧିକ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ଜିଏସ୍ଟି ଠକିବା ଏବଂ ମିଥ୍ୟା ରିଫଣ୍ଡ ଦାବି କରିବା ଆଦି ପ୍ରସଙ୍ଗକୁ ଅନୁଧ୍ୟାନ କରିବା ସହିତ ଏହାକୁ ପ୍ରତିହତ କରିବା ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ଏବଂ ରାଜ୍ୟ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରିବା ଲାଗି ବୈଠକରେ ନିଷ୍କଭି ନିଆଯାଇଛି

ବର୍ତ୍ତମାନର ସରକାରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଦୂର୍ନୀତି ଅଭିଯୋଗ ଆସିନାହିଁ ନ୍ନଆଦିଲ୍ଲୀଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ପୁସ୍ତକ 'କର୍ମଯୋଦ୍ଧା ଗ୍ରନ୍ଥ' ଉନ୍କୋଚନ ଅବସରରେ ସମବେତ କନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଚ୍ଛନ୍ତି ସୁପ୍ରିମକୋର୍ଟ ସିଏଏ ନାଗରିକତା ସଂଶୋଧନ ଆଇନର ସାୟିଧାନିକ ବୈଧତାକୁ ଚାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟଗୁଡ଼ିକରେ ବିଚାରଲାଗି ପଡ଼ିରହିଥିବା ମାମଲାଗୁଡ଼ିକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଏସ୍ଏ ବୋବ୍ଡେ ବିଚାରପତି ବିଆର୍ ଗଭାଇ ଏବଂ ବିଚାରପତି ସ୍ୱର୍ଯ୍ୟକାନ୍ତ ଏହି ଆବେଦନର ଶୁଶାଶି କରିଛନ୍ତି ତେବେ ଏହର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର କରାଯିବ ଇଣ୍ଡିଆ ଇରାକ ଟ୍ରାଭେଲ୍ ଜରୁରୀ କାର୍ଯ୍ୟ ନଥିଲେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଇରାକ ଯାତ୍ରା ନ କରିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ଉପସାଗୀୟ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୂଷ୍ଟିରେ ରଖି ଏଭଳି ପରାମର୍ଶ ଦିଆଯାଇଛି ଇରାକରେ ରହୁଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ସେଠାରେ ରହୁଥିବା ଭାରତୀୟମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇଦେବା ଲାଗି ବାଗଦାଦସ୍ଥିତ ଭାରତୀୟ ଦୂତାବାସ ଏବଂ ଏରବିଲ୍ସ୍ଥିତ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ୟୁଏସ୍ ଇରାନ ଇରାକସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଟି ଏୟାରବେସ୍ ଉପରେ ଇରାନ ପକ୍ଷରୁ କ୍ଷେପଣାସ୍ତ ଆକ୍ରମଣ କରାଯିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଥମଥର ଲାଗି ଏ ସଂପର୍କରେ ପ୍ରତିକ୍ରିୟା ଦେଇ ସବୁକିଛି ଠିକ୍ ଅଛି ବୋଲି କହିଛନ୍ତି ତେବେ ଏ ସଂପର୍କରେ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବିବୃତ୍ତି ଦେବେ ବୋଲି ସେ ଟ୍ୱିଟ୍ କରି ପ୍ରତିଶ୍ରତି ଦେଇଛନ୍ତି ଏହି ଘଟଣା ସଂପର୍କରେ ରାଷ୍ଟ୍ରପତି ଜାତୀୟ ସ୍ୱରକ୍ଷା ଦଳ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ମାଇକ୍ ପମ୍ପିଓ ଏବଂ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଏସ୍ପରଙ୍କ ସହିତ ଆଲୋଚନା ପରେ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ମ୍ କତ୍ତାରର ରାଷ୍ଟ୍ରମୁଖ୍ୟ ଶେଖ୍ ତମିମ୍ ବିନ୍ ହମଦ ଅଲ୍ ଥାନିଙ୍କ ସହିତ କଥାବାର୍ତ୍ତା ହେବା ସହିତ ଆମେରିକାକୁ ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଦୁଇନେତା ଇରାନ ଓ ଇରାକର ସ୍ଥିତି ସଂପର୍କରେ ଆଲୋଚନା କରିବା ସହ ବିଭିନ୍ନ ଆଞ୍ଚଳିକ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କରିଛନ୍ତି ସେହିଭଳି ଶ୍ରୀ ଟ୍ରମ୍ପ୍ ଜର୍ମାନର ଚାନ୍ସେଲର ଆଞ୍ଜେଲା ମାର୍କେଲଙ୍କ ସହିତ ମଧ୍ୟ ପୂର୍ବ ଏବଂ ଲିବିୟାର ସୁରକ୍ଷାବ ବ୍ୟବସ୍ଥା ସଫପର୍କରେ ଆଲୋଚନା କରିଛନ୍ତି ଏଥି ସହିତ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ସମ୍ମତି ପ୍ରଦାନ କରିଛନ୍ତି

ଇତିମଧ୍ୟରେ ପଶ୍ଚିମ ଏସିଆରେ ଉତ୍ତେଜନାକୁ ପ୍ରଶମିତ କରିବା ନେଇ ଡେମୋକ୍ରାଟିକ୍ ପାଟିର ନେତୃବୃନ୍ଦ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୋଷାରୋପ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ ଆମେରିକା ଇରାନ ପରମାଣୁ ଚୁକ୍ତିରୁ ଓହରିଯିବା ଏବଂ କ୍ଷେପଶାସ୍ତ୍ର ଆକ୍ରମଣ କରି ଇରାନର ସାମରିକ କମାଣ୍ଡର ସୋଲେମାନୀଙ୍କୁ ହତ୍ୟା କରିବା ସଂପର୍କିତ ଟ୍ରମ୍ପଙ୍କ ନିଷ୍ପଭିକୁ ଭୁଲ୍ ଦର୍ଶାଇଛନ୍ତି ତାଙ୍କର ଏହି ଭୁଲ୍ ନିଷ୍କଭି ଯୋଗୁଁ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି ବୋଲି ସେ କହିଚ୍ଛନ୍ତି ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇ ଇରାନର ସାମରିକ କମାଣ୍ଡର ଜେନେରାଲ୍ କାଶିମ ସୋଲେମାନିଙ୍କ ମୃତ୍ୟୁ ଘଟଣାର ଏହା ଦ୍ୱାରା ପ୍ରତିଶୋଧ ନିଆଯାଇଛି ବୋଲି ଇରାନ ଜାତୀୟ ଟେଲିଭିଜନ ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ଇରାନ ଷ୍ଟାମ୍ପେଡ୍ ଇରାନର କେରମାନ ସହରରେ କମାଣ୍ଡର ସୋଲେମାନିଙ୍କ ଅନ୍ତିମ ଶୋଭାଯାତ୍ରା ଯାଉଥିବା ବେଳେ ଅତ୍ୟଧିକ ଗହଳି ଯୋଗୁଁ ଦଳାଚକଟା ଘଟିବାରୁ କିଛି ଲୋକଙ୍କର ମୃତ୍ୟୁ ଘଟିଛି

ଗତ ଶୁକ୍ରବାର ଦିନ ଆମେରିକୀୟ ସେନାର ଆକାଶମାର୍ଗରୁ କରାଯାଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା କମାଣ୍ଡର ସୋଲେମାନିଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ସୋଲେମାନିଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବିଳମ୍ବ ଘଟିଥିଲା ତେବେ ପରେ ଏହି କାର୍ଯ୍ୟ ପୁନଃ ଆରମ୍ଭ କରାଯଇଥିବା ଜଣାପଡ଼ିଛି ୟୁକ୍ରେନ୍ ପ୍ଲେନ୍ କ୍ରାସ୍ ୟୁକ୍ରେନ୍ର ଏକ ଯାତ୍ରୀବାହୀ ବିମାନ ତେହେରାନ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛିସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି

ଇରାନ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏ ସଂପର୍କରେ ମିଳିଥିବା ସ୍ରଚନା ଅନୁଯାୟୀ ବିମାନଟି ଇମାମ ଖୋମିନ୍ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ଏହାର ଙ୍ଗଜିନ୍ରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ହୋଇଛି ଇରାକ ସଡ଼କ ଓ ଗମନାଗମନ ପର୍ତ୍ତୃପକ୍ଷଙ୍କୁ ମୁଖପାତ୍ର କହିଛନ୍ତି ସଂପୃକ୍ତ ବିମାନର ପାଇଲଟ୍ ଜଣକ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବିମାନଟି ସଂପ୍ରର୍ଣ୍ଣ ଧ୍ୱଂସ ହୋଇଯାଇଥିଲା

ଇରାକରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସୁରକ୍ଷା କର୍ମୀଙ୍କର ଦୁଇଟି ଏୟାରବେସ୍ ଉପରେ ଇରାନ ପକ୍ଷରୁ ରକେଟ୍ମାଡ଼ କରାଯିବାର କିଛି ଘଣ୍ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି

ଅନ୍ୟ ଜିଲ୍ଲା ସହ ଆଜି ସନ୍ଧ୍ୟା ସୁଦ୍ଧା ନିମ୍ନମାନର ତୁଷାର ସ୍କଳନ ହେବ ବୋଲି ଏହି ସଂସ୍ଥା ଲେହ ଜିଲ୍ଲା ପ୍ରଶାସନକୁ ଅବଗତ କରିଛି ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମୟରେ ଜନସାଧାରଣ ତୁଷାର ସ୍କଳନ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛି ଲଦାଖର ଲେହଠାରେ ଚାଙ୍ଗଲା ଓ ଖାର୍ଡୁଙ୍ଗଲା ନାମକ ଦୁଇଟି ପୃଥିବୀର ଉଚ୍ଚତମ ଯାତାୟାତ ପଥ ରହିଥିବାରୁ ତୁଷାର ସ୍କଳନର ସତର୍କତା ଜାରି କରାଯାଇଛି ଏହି ପଥରେ ଅନେକ ତୁଷାର ସ୍ଖଳନ ପ୍ରବଣ ଅଞ୍ଚଳ ରହିଛି ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନରେ ଥିବା ସୈନ୍ୟମାନଙ୍କୁ ମଧ୍ୟ ଏ ନେଇ ସତର୍କ କରାଯାଇଛି ଲେହ ଜିଲ୍ଲା ପ୍ରଶାସନ ସମସ୍ତ ସଂପୃକ୍ତ ସଂସ୍ଥା ଏବଂ ବିଭାଗଗୁଡ଼ିକୁ ଏ ସଂକ୍ରାନ୍ତ କୌଣସି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ଯନ୍ତ୍ରପାତି ଓ ଉଦ୍ଧାରକାରୀ ଦଳ ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି କୋଲ୍ଡ ଓ୍ୱେଭ୍ ହିମାଚଳପ୍ରଦେଶରେ ଆଜି ତୂତୀୟ ଦିନରେ ମଧ୍ୟମରୁ ପ୍ରବଳ ତୁଷାରପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି